ସେହିପରି ଶନିବାର ଉପରାଷ୍ଟ୍ରପତି ଉକ୍କଳ ବିଶ୍ୱବିଦ୍ୟାଳୟର ସମାବର୍ଭନ ଉହବର ସ୍ବବର୍ଶ୍ୱଜୟନ୍ତୀ ସମାରୋହରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ

ମହାତ୍ନାଙ୍କ ଓଡ଼ିଶା ଆଗମନର ସ୍କାରକୀ ଭାବରେ ଆକି ମୁଖ୍ୟମନ୍ତୀ କାଠଯୋଡୀର ବେଲ୍ ଭ୍ୟୁ ଛକରେ ନିର୍ମିତ ଗାନ୍ଧିଭିଭି ସ୍ତ୍ରାପତ୍ୟକଳାର ଲୋକାର୍ପଣ ମଧ୍ଧ କରିଛନ୍ତି